ମେଡିକାଲ୍ର ଟ୍ରମା କେନ୍ଦ୍ରରର ଏକ ସ୍ୱତନ୍ତ ୱାର୍ଡରେ ସେମାନଙ୍କୁ ରଖାଯାଇଛି

ବାହାର ଲୋକଙ୍କର ପ୍ରବେଶ ଉପରେ ମଧ୍ୟ କଟକଶା ଜାରି କରାଯାଇଛି

ସେହିଭଳି ଦେବଗଡ଼ରେ ମଧ୍ଧ ଆଳି ଗଣେଶ ଭସାଶ ଅନୁଷ୍ଠିତ ହୋଇଯାଇଛି

ଓଡ୍ରାଫ୍ ଟିମ୍ ଏବଂ ଦମକଳ ବାହିନୀ ଏବେ ମଧ୍ଧ ଉଦ୍ଧାର କାର୍ଯ୍ୟ କରୁଛନ୍ତି

ମୃଷାଡ଼ିଆ ଏବଂ ରଙ୍ଗିଆଗଡ଼ିର ବସ୍ତି ଅଞ୍ଞଳର ଅନେକ ଘର ବର୍ଷା ଜଳ ଘେରରେ ରହିଛି

ନର୍ଦ୍ଦାମାଗୁଡ଼ିକୁ ସଫା ରଖିଲେ ଏଭଳି ସମସ୍ୟାକୁ ଦୂରକରାଯାଇ ପାରିବ ବୋଲି ସେଠାକାର ଲୋକ ଦାବି କରିଛନ୍ତି